ଏହି କମିଟି ଗୁଡ଼ିକ ଡେଲେଙ୍ଙାନା ଛତିଶଗଡ ଝାଡଖଣ୍ଡ ପଣ୍ଟିମବଙ୍ଗ ଗୁକୁରାଟ ମହାରାଷ୍ଡ ଏବଂ କର୍ଷାଟକ ରାଜ୍ୟ ଗସ୍ତ କରି ସଂଖ୍ୟାଲଘୁ ଓଡ଼ିଆ ଭାଷାଭାଷି ଲୋକଙ୍କର ପରିସ୍ଚିତି ନେଇ ସମୀକ୍ଷା କରିବେ ସବ୍କମିଟିର ରିପୋର୍ଟ ଆଧାରରେ ଗୃହକମିଟି ତା'ର ଚ୍ଡାନ୍ତ ରିପୋର୍ଟ ଉପସ୍ଥାପନ କରିବ

ପ୍ରବେଶ ପ୍ରବରୁ ଥର୍ମାଲ ସ୍କ୍ରିନିଂ ଏବଂ ମାସ୍କ ପିନ୍ବିବା ବାଧ୍ଧତାମ୍ମଳକ ମନ୍ଦିର ଭିତରେ ଦେବାଦେବୀଙ୍କ ମୂର୍ଭିକୁ ସ୍ୱର୍ଶ କରିବା ଉପରେ କଟକଶା ଜାରି କରାଯାଇଛି